ଆକି ଶ୍ରୀକ୍ଷେତ୍ରରେ ଶ୍ରୀକୀଉଙ୍କୁ ଲାଗିହେବ ଘଶାଲାଗି ଓ ଖଳି ବିଜେ ନୀତି

ଏବଂ ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଜାରି

ଜଣେ ବିଧବା ମହିଳା ଦାରିଦ୍ର୍ୟର ତାଡନା ସହିନପାରିବାରୁ ତା'ର ଦୁଇ ସନ୍ତାନକୁ ହତ୍ୟା କରି ନିକେ ଆମ୍ହତ୍ୟା କରିଛି

ସଭ୍ୟ ଜୟନାରାୟଶ ମିଶ୍ର ସୁରେଶ କୁମାର ରାଉତରାୟ ପ୍ରମୁଖ ଏହି ଘଟଶାରେ ଉଦ୍ବେଗ ପ୍ରକାଶ କରିବା ସହ ନଗଡା ଓ ଦାନ ମାଝୀ ଘଟଶାର ମଧ ଦୃଷ୍କାନ୍ତ ଦେଇଥିଲେ

ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବ ତେଣୁ କିଭଳି ଶୃଙ୍ଖଳିତ ଦର୍ଶନ ହୋଇପାରିବ ତା' ଉପରେ ଗୁର୍ତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି

ତାଳଚେର ଟ୍ରକ୍ ମାଲିକଙ୍କ ଏହି ଆଦୋଳନକୁ ରାଜ୍ୟ ଟ୍ରକ୍ ମାଲିକ ସଂଘ ସମର୍ଥନ କରିଛି